ନାଗାଲାଣ୍ଡ ଆଫ୍ସ୍କା ସମଗ୍ର ନାଗାଲାଣ୍ଡ ରାଜ୍ୟକୁ ସଶସ୍ତ ସେନା ବିଶେଷ ଅଧିକାର ଆଇନ ବା ଆଫ୍ସ୍ୱା ଅଧୀନରେ ଆଉ ଛଅମାସ ପର୍ଯ୍ୟନ୍ତ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ଏହି ଆଇନ ଲାଗୁ ହେବା ଫଳରେ ସୁରକ୍ଷାକର୍ମୀମାନେ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଅଭିଯାନ ଚଳାଇବା ସହ ପୂର୍ବସ୍କଚନା ବିନା କୌଣସି ବ୍ୟକ୍ତିକୁ ଗିରଫ କରିପାରିବେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟରୁ ଜାରି ଏକ ଗେଜେଟ୍ ବିଞ୍ଜପ୍ତିରେ କୁହାଯାଇଛି ଯେ ସମଗ୍ର ନାଗାଲାଣ୍ଡ ଓ ବିପଦପୂର୍ଣ୍ଣ ରହିଥିବାରୁ ଏଠାରେ ସେନାକୁ ବେସାମରିକ କ୍ଷମତା ଦିଆଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର ମତ ଦେଇଛନ୍ତି

ଆସାମ ସିଏମ୍ ଚାହା ବଗିଚାରେ କାର୍ଯ୍ୟରତ ଶ୍ରମିକ ଗୋଷ୍ଠୀମାନଙ୍କର କମି ସୁରକ୍ଷିତ ରହିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସେମାନଙ୍କୁ ଆଶ୍ୱାସନ ଦେଇଛନ୍ତି ଆସାମର ଜୋରହାଟ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ସୋନୱାଲ କହିଛନ୍ତି ଯେ ସ୍ଥାନୀୟ ଲୋକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ ତାଙ୍କ ସରକାର ବଦ୍ଧ ପରିକର ରାଜ୍ୟବାସୀଙ୍କର ସୁରକ୍ଷା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ତାଙ୍କ ସରକାର କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ହିଁ ଗୁରୁତ୍ୱାରୋପ କରି ଆସୁଛନ୍ତି ରାଜ୍ୟର ଲୋକମାନଙ୍କର କମି ଅଧିକାରକୁ ସୁରକ୍ଷା ଦେବା ନିମନ୍ତେ ତାଙ୍କ ସରକାର ଏକ ଭୂ ସମ୍ପତ୍ତି ନୀତି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟରେ ଚାଲିଥିବା ଜମି ସର୍ଭେକୁ ନେଇ ଚା' ବଗିଚାରେ କାର୍ଯ୍ୟରତ ଶ୍ରମିକମାନେ ବିଭ୍ରାନ୍ତ ନ ହେବାକୁ କୁହାଯାଇଛି ଶ୍ରମିକମାନଙ୍କର ଜମିକୁ ବିକ୍ରୀ କରିଦେବା ପାଇଁ ସର୍ଭେ ହେଉଥିବା ଗୁଜବରେ ଲୋକମାନେ ବିଶ୍ୱାସ ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି

ସ୍ଥଳ ସେନା ବାୟୁସେନା ଏବଂ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରଙ୍କୁ ଉପଦେଶ ଦେବା ଏବଂ ସମନ୍ଧିତ ଢଙ୍ଗରେ ଏହାର ପରିଚାଳନା ପାଇଁ ସିଡିଏସ୍ କାର୍ଯ୍ୟ କରିବେ ଜେନେରାଲ ରାୱାତ ଆଜି ସ୍ଥଳ ସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରଶାଳୟ ନିକଟରେ ଏକ ସଂଶୋଧନ ଆଶି ସ୍ଥଳ ସେନା ବାୟୁ ସେନା ଏବଂ ନୌସେନାକୁ ଜଣେ ସିଡିଏସ୍ଙ୍କ ଅଧୀନକୁ ଆଶିବା ପାଇଁ ସ୍ଥିର କରିଥିଲା

ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନେଥ୍ ଜଷ୍ଟର୍ ଜେନେରାଲ୍ ରାଓ୍ୱତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ନରବନେ ଏହା ପୂର୍ବରୁ ସେନାବାହିନୀର ଉପମୁଖ୍ୟ ଦାୟିତ୍ୱରେ ଥିଲେ

ଜାମ୍ମ କାଶ୍ୱୀର ଓ ଉତ୍ତରପୂର୍ବାଞ୍ଚଳରେ ସେ ସନ୍ତାସବାଦୀ ଦମନ ଓ ଶାନ୍ତିରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି

ଜାମ୍ମ କାଶ୍ମୀରରେ ସଫଳତାର ସହିତ କାର୍ଯ୍ୟକରିଥିବାରୁ ତାଙ୍କୁ ସେନା ପଦକ ମିଳିଛି ନାଗାଲାଣ୍ଡରେ ମୁତୟନ ଥିବା ଆସାମ ରାଇଫଲ୍ରେ ତାଙ୍କର କୃତିତ୍ୱ ପାଇଁ ସେ ମଧ୍ୟ ବିଶିଷ୍ଟ ସେବା ପଦକ ହାସଲ କରିଛନ୍ତି ସନ୍ତାସବାଦ ଦମନ ପାଇଁ ତାଙ୍କୁ ଅତି ବିଶିଷ୍ଟ ସେବା ପଦକ ମଧ୍ୟ ପ୍ରଦାନ କରାଯାଇଛି ଝାଡ଼ଖଣ୍ଡ ପ୍ରୋଟେମ ସ୍ପିକର୍ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ ନେତା ଷ୍ଟିଫେନ ମାରାଣ୍ଡି ଆଜି ରାଜଭବନରେ ନବନିର୍ବାଚିତ ଝାଡ଼ଖଣ୍ଡ ବିଧାନସଭାର କାମଚଳା ବାଚସ୍କତି ଭାବେ ଶପଥ ଗ୍ରହଣ କରିବେ ସେ ମହେଶପୁର ବିଧାନସଭା ଆସନରୁ ବିକୟୀ ହୋଇଛନ୍ତି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଶ୍ରୀ ମାରାଣ୍ଡିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

କେନ୍ଦ୍ର ଆଇନମନ୍ତ୍ରୀ ଏ ନେଇ ଅନୁମତି ଦେବା ସହ ପ୍ରଥମ ପର୍ଯ୍ୟାୟ ପାର୍ଷି ପ୍ରଦାନ କରିଛନ୍ତି ଛୋଟପିଲାମାନଙ୍କ ପ୍ରତି ଯୌନ ଅପରାଧ ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କୋର୍ଟ ସ୍ଥାପନ କରାଯିବ

କେନ୍ଦ୍ର ସରକାରଙ୍କ ନିର୍ଭୟା ପାଣ୍ଠିର ଅର୍ଥରେ ଏହି କୋର୍ଟ ପ୍ରତିଷ୍ଠା କରାଯିବ

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ଏହି ସ୍ଟୁଚନା ଦିଆଯାଇଛି ପୂର୍ବରୁ ପାନ୍ ଆଧାର ଲିଙ୍କ୍ ଲାଗି ଆଜି ଥିଲା ଶେଷ ତାରିଖ ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରମିକୋର୍ଟ ଆଧାରକୁ ସାୟିଧାନିକ ଭାବେ ବୈଧ ବୋଲି ଘୋଷଣା କରିଥିଲେ ପାନ୍ ପ୍ରଦାନ ଏବଂ ଆଇଟି ରିଟର୍ଣ୍ଣ ଲାଗି ବାୟୋମେଟ୍ରିକ୍ ପରିଚୟପତ୍ର ବାଧ୍ୟତାମ୍ବଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଥିଲେ

ଏହି ଅଞ୍ଚଳରେ କେତେକ ଲୋକ ଜମିରେ ଗାତ ଖୋଳୁଥବା ସମୟରେ ଏହିସବ୍ର ଗୋଳାବାରୂଦର ସନ୍ଧାନ ପାଇଥିଲେ

ଜାମ୍ମର ବରିଷ୍ଠ ଏସ୍ପି କହିଛନ୍ତି ଏହି ଅସ୍ତ୍ରଶସ୍ତଗୁଡ଼ିକରେ କଳଙ୍କି ଲାଗିଯାଇଛି ତେବେ ଏହା କେଉଁଠାର୍ ଆସିଲା ସେ ସଂପର୍କରେ ତଦନ୍ତ ଜାରି ରହିଛି କୋଲ୍ ୱେଭ୍ ଉତ୍ତର ଭାରତରେ କାରି ରହିଥିବା ଶୀତ ଲହରୀ ଆହୁରି ପ୍ରବଳ ହୋଇଛି

ପ୍ରବଳ ଶୀତ ଓ କୁହୁଡ଼ି ଯୋଗୁଁ କେତେଗୁଡ଼ିଏ ଟ୍ରେନ୍ ଚଳାଚଳ ଓ ବିମାନ ଉଡ଼ାଶ ବାତିଲ ହୋଇଯିବାରୁ ବହୁ ସଂଖ୍ୟାରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି

ଆଜି ସକାଳେ ଜାମ୍ମୁର ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଗମନାଗମନ ବ୍ୟାହତ ହୋଇଛି

ଜାମ୍ମୁର ବିମାନ ବନ୍ଦରରେ ଅଧିକାଂଶ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଛି

ଜାମ୍ମୁ ବିମାନ ବନ୍ଦର ପ୍ରାଧିକରଣ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ ରଞ୍ଜନ କହିଛନ୍ତି ଯେ ଘନ କୁହୁଡ଼ି ଯୋଗୁଁ ଗତକାଲି କୌଣସି ବିମାନ ଉଡ଼ାଣ ସମ୍ଭବ ହୋଇପାରି ନଥିଲା ଜାମ୍ମୁକୁ ଆସିବାକୁ ଥିବା ବିମାନଗୁଡ଼ିକର ଗତିପଥ ବଦଳାଯାଇ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା

ଦିଲ୍ଲୀ ନିଉ ଇୟର ନ୍ରଆଦିଲ୍ଲୀରେ ଆସନ୍ତାକାଲି ନବବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବିଭିନ୍ନ ମାର୍କେଟ ମଲ୍ ରେସ୍ତୋରାଁ ଓ ହୋଟେଲ୍ ଆଦି ସ୍ଥାନମାନଙ୍କରେ ପିସିଆର୍ ଭ୍ୟାନ୍ ରପ୍ତାର ମୋଟର ସାଇକେଲ୍ ଓ ପ୍ରଖର ଭ୍ୟାନ୍ଗୁଡ଼ିକୁ ମୁତୟନ କରାଯାଇଛି ମଦ୍ୟପ ଗାଡ଼ି ଚାଳକ ଅଧିକ ବେଗରେ ଗାଡ଼ି ଚଲାଉଥିବା ଯୁବକ ଓ ଅନ୍ୟାନ୍ୟ ଗଶ୍ତଗୋଳକାରୀଙ୍କୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଲିସ୍ ସହିତ ଟାଫିକ୍ ପ୍ରଲିସ୍ ମିଳିତ ଭାବେ ଯାଞ୍ଚ କରିବେ ମହିଳାମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ମହିଳା ପୁଲିସ୍ କର୍ମଚାରୀମାନଙ୍କୁ ମୁତୟନ କରାଯିବ ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି

ମଦ୍ୟପ ଗାଡ଼ିଚାଳକ ଓ ଦ୍ରତବେଗରେ ଗାଡ଼ି ଚାଳନା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ୍ ପକ୍ଷରୁ ସଚନା ଦିଆଯାଇଛି

ଧନୁଯାତ୍ରା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହେବ

ନବବର୍ଷ ଓ ଧନୁଯାତ୍ରାକୁ ନେଇ ବରଗଡ଼ ସହର ଏବେ ବେଶ୍ ଉହବମୁଖର ହୋଇଉଠିଛି

ଉଗ୍ରସେନଙ୍କ ଗାଦିଚ୍ୟୁତଠାରୁ ଆରମ୍ଭ ହୋଇ କଂସ ନିଧନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପୌରାଣିକ ଶୈଳୀରେ ଏହି ବିଷୟବସ୍ତୁ ଅଭିନୀତ ହେବ

ବରଗଡ଼ର ବାର୍ଷିକ ମୁକ୍ତାକାଶ ରଙ୍ଗମଞ୍ଚର ଏହି ବାର୍ଷିକ ଧନୁଯାତ୍ରା ଗିନିକ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି ଧନୁଯାତ୍ରା ସମୟରେ ରାଜା କଂସ ସହରରେ ବୁଲି ବିଭିନ୍ନ ଅପରାଧୀଙ୍କଠାରୁ ଜରିମାନା ଆଦାୟ କରିଥାନ୍ତି ସେ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ସେଠାରେ ହେଉଥିବା ଅନିୟମିତତା ଉପରେ ଟୀକାଟିପ୍ପଣୀ କରିଥାନ୍ତି